ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ନମୁନା ପରୀକ୍ଷା ପାଇଁ ଅଧିକର୍ ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଉଛି

ପ୍ରଧାନମନ୍ତ୍ରୀ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତୀୟମାନେ ବିଶେଷକରି ଦେଶର ଭବିଷ୍ୟତ ପିଢ଼ି ଅନେକ ନବୀକରଣ କ୍ଷେତ୍ରରେ ଅନେକ କାର୍ଯ୍ୟ କରି ଦେଖାଇବାକୁ ହେବ ଓ ଏକ ଉଜ୍ଜଳ ଭବିଷ୍ୟତ ପାଇଁ ଆମକୁ ଏହା ଉପରେ ଅଧିକ କାର୍ଯ୍ୟ କରିବାକୁ ପଡ଼ିବ ପ୍ରଧାନମନ୍ତ୍ରୀ ଚଳିତମାସ ପ୍ରାରମ୍ଭରେ ଦେଶର ଯୁବଶକ୍ତି ଯେଭଳି ଭାବେ ଆତ୍ମନିର୍ଭର ଭାରତ ଆପ୍ ନବୀକରଣ ଚାଲେଞ୍ଜରେ ଉତ୍ସାହର ସହ ଅଶ ଗ୍ରହଣ କରିଥିଲେ ତାହାର ଉଲ୍ଲେଖ କରିଛନ୍ତି

ପ୍ରଧାନମନ୍ତ୍ରୀ ଭାରତରେ କମ୍ପ୍ୟୁଟର ଗେମ୍ ପ୍ରସ୍ତୁତ କରିବା ଓ ଏହାକୁ ଭାରତ ଭିତ୍ତିକ କରାଇବା ପାଇଁ ପ୍ରତିଭାସଂପନ୍ନ ଯୁବାମାନଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଦେଶର ଗୌରବମୟ ଇତିହାସ ଉପରେ କମ୍ପ୍ୟୁଟର ଗେମ୍ମାନ ପ୍ରସ୍ତୁତ କରାଯାଇ ପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି କମ୍ପ୍ୟୁଟର ଗେମ୍ ଓ ଖେଳଣା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ଷ୍ଟାର୍ଟଅପ୍ କମ୍ପାନିମାନେ ଖେଳଣା ନିର୍ମାଣ କରି ଭାରତକୁ ଖେଳଣା ନିର୍ମାଣର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବାକୁ ସେ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଖେଳଶାର ବିକାଶ ପାଇଁ ଗୁରୁତ୍ୱାରୋପ କରିଛନ୍ତି କୋବିଡ ସଂକ୍ରମଣ ସମୟରେ କୃଷକମାନଙ୍କର ଭୂମିକାକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି

ଭାରତୀୟ କୃଷି କୋଷର ସ୍ଥାପନ କରାଯାଉଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ ପ୍ରତ୍ୟେକ ଜିଲ୍ଲାରେ କରାଯାଇଥିବା ଫସଲ ସମ୍ଭନ୍ଧରେ ସବିସ୍ତୃତ ତଥ୍ୟ ଉପଲବ୍ଧ ହେବ ତା'ଚ୍ଚଡ଼ା ସେହି କୃଷିକାତ ପଦାର୍ଥଗୁଡ଼ିକର ପୁଷ୍ଟି ବିଷୟରେ ମଧ୍ୟ ଏଥିରୁ ତଥ୍ୟ ମିଳିପାରିବ ସେପ୍ଟେମ୍ବର ମାସକୁ ସମଗ୍ର ଦେଶରେ ପୁଷ୍ଟିର ମାସ ଭାବେ ପାଳନ କରାଯିବା ବିଷୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

କୋବିଡ ସଂକ୍ରମଣର ଚାଲେଞ୍ଜକୁ ଶିକ୍ଷକମାନେ ଗ୍ରହଣ କରି ଏହାକୁ ଏକ ସୁଯୋଗରେ ରୂପାନ୍ତରିତ କରିପାରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀମୋଦୀ କହିଛନ୍ତି ଏହି ସମୟରେ ଦେଶରେ ଅନେକ ପର୍ବପର୍ବାଣୀ ଓ ଧାର୍ମିକ ଅନୁଷ୍ଠାନ ପଡ଼ୁଛି ଲୋକମାନେ ପର୍ବପର୍ବାଣୀ ପାଳନ ସମୟରେ କୋବିଡ କଟକଣା ପାଳନରେ ଶୃଙ୍ଖଳା ରକ୍ଷା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ଭାରତର ପର୍ବପର୍ବାଣୀଗୁଡ଼ିକ ପରିବେଶ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ମନ୍ତ୍ରଶାଳୟ ଭବିଷ୍ୟତର ଇଲେକ୍ଟ୍ରୋନିକ୍ ନେଶଦେଶ ଉପରେ କୌଣସି ଚାର୍ଚ୍ଚ ଲାଗୁ ନ କରିବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି

ରୁପେ କାର୍ଡ ଭୀମ୍ ୟୁପିଆଇ ୟୁପିଆଇ କ୍ୟୁଆର୍ କୋଡ ଓ ଭୀମ୍ ୟୁପିଆଇ କ୍ୟୁଆର କୋଡ୍ ମାଧ୍ୟମରେ ହୋଇଥିବା ସମସ୍ତ ନେଶଦେଶ ଉପରେ କୌଣସି ଚାର୍ଜ ଲାଗୁ କରାଯିବ ନାହିଁ ବୋଲି ସେହି ବିଞ୍କପ୍ତିରେ ଉଲ୍ଲେଖ ଥିଲା

ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତପକ୍ଷ ଏନ୍ଏଚ୍ଏ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି

ସେଗୁଡ଼ିକ ମଧ୍ୟରେ ଠିକ୍ ସମୟରେ ଚିକିତ୍ସା ସୁରକ୍ଷା ବ୍ୟବସ୍ଥା ରୋଗୀମାନଙ୍କ ପ୍ରତି ଯତ୍ନଶୀଳତା ଫଳପ୍ରଦ ଚିକିିି୍ସା ଦକ୍ଷତା ଓ ସମାନତା ଆଦି ବିଷୟ ଅନ୍ତର୍ଭୁକ୍ତ

ଗତକାଲି ନମୋ ଆପ୍ ମାଧ୍ୟମରେ ଏକ ଅନ୍ଲାଇନ ବୈଠକରେ ଶ୍ରୀ ପୁରୀ କହିଛନ୍ତି ସରକାର ବିମାନ ବନ୍ଦର ଓ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ପରିଚାଳନା କରିବା ଉଚିତ ନୁହେଁ

କୋବିଡ ନାଇଷ୍ଟିନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ବାଧା ଉପୁଜୁଥିବାରୁ ସମୟସୀମାରେ ଏଭଳି ସଂପ୍ରସାରଣ କରାଯାଉଛି ମୁଖାର୍ଜୀ ହେଲ୍ଥ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ରବିବାରଠାରୁ ଅବନତି ଦେଖାଦେଇଛି ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁଁ ସେ ସେପ୍ଟିକ୍ ସକ୍ ଅବସ୍ଥାରେ ଅଛନ୍ତି ଓ ନୂଆଦିଲ୍ଲୀ ଆର୍ମି ହସ୍କିଟାଲର ଏକ ଡାକ୍ତରୀ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା ଚଳାଇଛନ୍ତି ସର୍ବଶେଷ ମେଡ଼ିକାଲ ରିପୋର୍ଟ ଅନୁସାରେ ଶ୍ରୀ ମୁଖାର୍ଜୀ ଗଭୀର କୋମା ଅବସ୍ଥାରେ ଅଛନ୍ତି ଓ ତାଙ୍କୁ ବେଣ୍ଟିଲେଟରରେ ରଖାଯାଇଛି

ଆଜି ଜାରି କରାଯାଇଥିବା ଏକ ବିଞ୍ଜପ୍ତିରେ ଡିଜିସିଏ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ମାଲ ପରିବହନ ପାଇଁ ଚଳାଚଳ କରୁଥିବା ବିମାନ ଓ ଏଥିପାଇଁ ଅନୁମତିପ୍ରାପ୍ତ ବିମାନଗୁଡ଼ିକର ଚଳାଚଳ ଉପରେ କୌଣସି କଟକଣା ଲାଗୁ କରାଯିବ ନାହିଁ